ଅଷ୍ଟମ ପର୍ଯ୍ୟାୟ କଥାବାର୍ତ୍ତା ପରେ ସାମ୍ବାଦିକମାନଙ୍କୁ ଏ ସଂକ୍ରାନ୍ତରେ ସୂଚନା ଦେଇ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର କହିଚ୍ଚନ୍ତି କୃଷି ଆଇନ୍ ଗୁଡ଼ିକ ସଂକ୍ରାନ୍ତରେ ଆଲୋଚନା କରାଯାଇଛି କିନ୍ତୁ ଏହା ଉପରେ କୌଣସି ନିଷ୍ପଭି ନିଆଯାଇପାରି ନାହିଁ ସେ କହିଛନ୍ତି କୃଷି ଆଇନ୍ଗୁଡ଼ିକର ଉଚ୍ଛେଦକୁ ଛାଡ଼ି କୃଷକନେତାମାନେ ଯଦି ଅନ୍ୟ କୌଣସି ମତାମତ ଦିଅନ୍ତି ତେବେ ଏହା ଉପରେ ବିଚାର କରାଯିବ କିନ୍ତୁ କୂଷକ ନେତାମାନେ କୌଣସି ବିକଳ୍ପ ନ ଦେବାରୁ ବୈଠକ ଅମିମାଂଶିତ ଭାବେ ଶେଷ ହୋଇଛି ବୋଲି ମନ୍ତ୍ରୀ କହିଛନ୍ତି ଶ୍ରୀ ତୋମର କହିଛନ୍ତି ଯେଉଁମାନେ ଆନ୍ଦୋଳନକୁ ସମର୍ଥନ କରୁଛନ୍ତି ସେମାନେ କୃଷି ଆଇନ୍ଗୁଡ଼ିକର ଉଚ୍ଛେଦ ପାଇଁ ଦାବି କରୁଛନ୍ତି କିନ୍ତୁ ଏଭଳି ଅନେକ କୃଷକ ଅଛନ୍ତି ଯେଉଁମାନେ କୃଷି ଆଇନ୍ଗୁଡ଼ିକୁ ସମର୍ଥନ କରୁଛନ୍ତି ଯେଉଁ କୃଷକ ସଂଘ ଗୁଡ଼ିକ କୃଷି ଆଇନ୍ଗୁଡ଼ିକର ଉଚ୍ଛେଦ ପାଇଁ ଦାବି କରି ଆସୁଛନ୍ତି ସରକାର ସେମାନଙ୍କ ସହ କଥାବାର୍ତ୍ତା ଜାରି ରଖିଛନ୍ତି

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଭାରତର କୋବିଡ୍ ଆରୋଗ୍ୟ ହାର ସମଗ୍ର ବିଶ୍ୱରେ ସର୍ବାଧିକ ରହିଛି

ପ୍ରତିଷେଧକ ଦିଆଯିବା ପୂର୍ବରୁ ଏହି ପ୍ରସ୍ତୁତି ଅଭ୍ୟାସ କାର୍ଯ୍ୟ କରାଯାଇଛି ଏହି ପ୍ରସ୍ତୁତି ଅଭ୍ୟାସ ସମୟରେ ଜିଲ୍ଲାପାଳମାନଙ୍କ ତଦାରଖରେ ହିତାଧିକାରୀମାନଙ୍କର ପଞ୍ଜୀକରଣ ଏବଂ ଟୀକାକରଣ ହେବାକୁ ଥିବା ସ୍ଥାନରେ ଟୀକାକରଣ ଓ ଏ ସଂକ୍ରାନ୍ତୀୟ ପୁଙ୍ଗାନୁପୁଙ୍ଗ ଯୋଜନାର ପରୀକ୍ଷା ନିରୀକ୍ଷା କରାଯାଇଛି ଏହି ପ୍ରସ୍ତୁତି ଅଭ୍ୟାସ ରାଜ୍ୟ ଜିଲ୍ଲା ବ୍ଲକ୍ ଓ ହସ୍କିଟାଲ୍ସ୍ତରୀୟ ଅଫିସରମାନଙ୍କୁ କୋବିଡ୍ ପ୍ରତିଷେଧକ ଟୀକାକରଣ ସମ୍ପନ୍ଧୀୟ ସମସ୍ତ ପଦ୍ଧତି ବିଷୟରେ ଅବଗତ କରାଇବ

ଭାରତର ଔଷଧ ନିୟନ୍ତ୍ରକ ସଂସ୍ଥା ଦେଶରେ ଜରୁରୀକାଳୀନ ବ୍ୟବହାର ପାଇଁ କୋବିସିଲ୍ଡ୍ ଓ କୋବାକ୍କିନ୍ ଭଳି ଦୁଇଟି ପ୍ରତିଷେଧକକୁ ଅନୁମତି ପ୍ରଦାନ କରିଛି

ଦେଶର ପ୍ରତ୍ୟେକ ଜିଲ୍ଲାରେ ସୁଚାରୁରୂପେ ପ୍ରତିଷେଧକ ଦିଆଯିବା କାର୍ଯ୍ୟ ସମ୍ପନ୍ନ କରାଇବା ଲକ୍ଷ୍ୟରେ ଏହି ପ୍ରସ୍ତୁତି ଅଭ୍ୟାସ କରାଯାଇଛି

ଏହି ଚିହ୍ନଟ ପ୍ରକ୍ରିୟା ପୂର୍ବରୁ କରାଯାଇଥିବା ପ୍ରସ୍ତୁତି ଅଭ୍ୟାସକୁ ଭିତ୍ତିକରି କରାଯିବ

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକୁର ହର୍ଷବର୍ଦ୍ଧନ ଏହି କାର୍ଯ୍ୟପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ କର୍ମଚାରୀବୃନ୍ଦ ଓ ଚିକିତ୍ସା ପେସାଦାରମାନଙ୍କ ଅକ୍ଲାନ୍ତ ଉଦ୍ୟମକୁ ପ୍ରଶଂସା କରିଛନ୍ତି

ସେ କହିଛନ୍ତି ଦେଶର ଶୀତଳ ଭଣ୍ଡାର ମୌଳିକ ଢାଞ୍ଚାରେ ଉନ୍ନତି ଅଣାଯାଇଛି ପ୍ରତିଷେଧକର ସୁରକ୍ଷା ଓ ବିଶ୍ୱସନୀୟତାକୁ ନେଇ ସୃଷ୍ଟି ହୋଇଥିବା ଗୁଜବ ପ୍ରତି ସାବଧାନ ରହିବାକୁ ସେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ପରାମର୍ଶ ଦେଇଛନ୍ତି

ସ୍ୱାସ୍ଥ୍ୟମନ୍ତ୍ରୀ ତାମିଲ୍ନାଡୁକୁ ଦୁଇଦିନ ଗସ୍ତରେ ଯାଇଛନ୍ତି ଚେନ୍ନାଇରେ କୋଭିଡ୍ ନାଇଷ୍ଟିନ୍ ଟୀକାକରଣ ପାଇଁ ପ୍ରସ୍ତୁତି ଅଭ୍ୟାସର ସମୀକ୍ଷା କାର୍ଯ୍ୟ କରିସାରି ସେ ସାମ୍ଭାଦିକମାନଙ୍କୁ ଏହା ଜଣାଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ରାଜୀବ ଗାନ୍ଧି ଗଭର୍ଣ୍ଣମେଣ୍ଟ ଜେନେରାଲ୍ ହସ୍କିଟାଲ୍ରେ ଏହି ସମୀକ୍ଷା କାର୍ଯ୍ୟ କରିଛନ୍ତି ମନ୍ତ୍ରୀ କହିଛନ୍ତି ଭାରତରୁ ଯେଭଳି ଭାବେ ପୋଲିଓର ମୂଳୋତ୍ପାଟନ କରାଯାଇଛି ଠିକ୍ ସେହିଭଳି ଭାବେ କୋବିଡ୍ ନାଇଷ୍ଟିନ୍ର ମଧ୍ୟ ମୂଳୋତ୍ପାଟନ କରାଯିବ ସେ କହିଛନ୍ତି ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାର କୋବିଡ୍ ସଂକ୍ରମଣକୁ ନିୟନ୍ତ୍ରଣ କରିବା ଦିଗରେ ସକ୍ରିୟ ଭୂମିକା ଗ୍ରହଣ କରିବାଠାରୁ ସଂକ୍ରମଣ ଓ ମୃତ୍ୟୁହାର ଯଥେଷ୍ଟ ମାତ୍ରାରେ ହ୍ରାସ ପାଇଛି ଓ ଏହା ସମଗ୍ର ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି

କୋବିଡ୍ ଭୂତାଣୁ ବ୍ୟାପିବାକୁ ରୋକିବାରେ ତାମିଲନାଡୁ ସରକାର ନେଇଥିବା ଦ୍ରତ ପଦକ୍ଷେପ ଗୁଡ଼ିକର ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରଶଂସା କରିଛନ୍ତି କୋବିଡ୍ ଭୂତାଣୁ ସଂକ୍ରମଶକୁ ରୋକିବା ପାଇଁ ନିଆଯାଇଥିବା ପଦକ୍ଷେପଗୁଡ଼ିକୁ ସେ ସମୀକ୍ଷା କରିଚ୍ଚନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଇଡାପାଡି ପାଲାନି ସ୍ୱାମୀଙ୍କୁ ଭେଟି ତାଙ୍କ ସହ ଆଲୋଚନା କରିଛନ୍ତି ସେ ବିଭିନ୍ନ ଟିକାକରଣ କେନ୍ଦ୍ର ମଧ୍ୟ ବୁଲି ଦେଖିଛନ୍ତି ସେ ହିନ୍ଦୁସ୍ଥାନ ବାୟୋଟେକ୍ କାରଖାନାକୁ ମଧ୍ୟ ଗସ୍ତ କରିଛନ୍ତି ଆସନ୍ତାକାଲି ସେ ନୃଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ

ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଏହି ରୋଗର ନିରାକରଣରେ ତାମିଲନାଡୁ ପ୍ରଥମ ସ୍ଥାନରେ ରହିଛି

ତାମିଲନାଡ଼ୁ ସରକାରଙ୍କୁ ରାଜ୍ୟର ବିକାଶ କାର୍ଯ୍ୟରେ କେନ୍ଦ୍ର ସରକାର ଶତ ପ୍ରତିଶତ ସହାୟତା କରିବେ ବୋଲି ମନ୍ତ୍ରୀ କହିଛନ୍ତି ଫ୍ଲାଇଟ୍ ରିଜୁମ୍ ଡିସେମ୍ବର ଶେଷ ସପ୍ତାହରୁ ଭାରତ ଓ ବ୍ରିଟେନ୍ ମଧ୍ୟରେ ବନ୍ଦ ହୋଇଥିବା ବିମାନ ସେବା ଆଜିଠାରୁ ପୁନର୍ବାର ଆରମ୍ଭ ହୋଇଛି ବ୍ରିଟେନ୍ରେ ଏକ ନୂଆ କରୋନା ଭୂତାଣୁ ସଂକ୍ରମଣ ବ୍ୟାପିବା ପରେ ସେଠାକୁ ସମସ୍ତ ବିମାନ ଚଳାଚଳକୁ ବନ୍ଦ ରଖାଯାଇଥିଲା

ଦିଲ୍ଲୀରେ ଆସି ପହଞ୍ଚିଥିବା ଯାତ୍ରୀମାନଙ୍କର ଆବଶ୍ୟକ କୋବିଡ୍ ନାଇଷ୍ଟିନ୍ ପରୀକ୍ଷା କରାଯାଉଛି

ପୂର୍ବରୁ ଅଷ୍ଟ୍ରେଲିଆ ଟସ୍ କିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍କଭି ନେଇଥିଲା

ଭାରତ ଯଦି ତୂତୀୟ ଟେଷ୍ଟ ମ୍ୟାଚ୍ରେ ବିଜୟୀ ହୁଏ ତେବେ ବର୍ଡ଼ର ଗାଭାଷ୍କର ଟ୍ରଫି ନିଜ ପାଖରେ ରଖିପାରିବ